ସେ କହିଛନ୍ତି ଖଣିର ଲିଜ୍ ଅବଧି ଶେଷ ହେବାକୁ ଯାଉଛି ସେ ଦୃଷ୍ଟିରୁ ଖଣି ନିଲାମ କାର୍ଯ୍ୟ ଶେଷ କରିବାକୁ ଏହି ସମୟସୀମା ଧାର୍ଯ୍ୟ କରାଯାଇଛି

କିନ୍ତୁ ନିକଟରେ ତାକୁ ବାତିଲ କରାଯାଇଛି

ତେବେ ଏହା ସଟ୍ସର୍କିଟ ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି ଅନ୍ୟପକ୍ଷରେ ସହଦେବଖୁକ୍କା ଥାନା ପୁଲିସ୍ ଘଟଣାସ୍କୁଳରେ ପହଞ୍ ତଦନ୍ତ ଜାରି ରଖିଛି